ଏହା ସହ ଏହି ରାସ୍ତାରେ ଆଧୁନିକ ଷ୍ଟ୍ରୀଟଲାଇଟ୍ର ବ୍ୟବସ୍ଷା କରାଯିବ

ଏହାବ୍ୟତୀତ ଅନ୍ୟ ଭିତ୍ତିଭ୍ତମିର ବିକାଶ କରାଯିବ ପିପିଲି କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ଆକି ପିପିଲି ବିଧାନସଭା ନିର୍ବାଚନ ମଣ୍ଣଳୀର ବିଜେପି ପାର୍ଥୀ ଆଶିତ ପଟ୍ଟନାୟକଙ୍ଙ ସମର୍ଥନରେ ନିର୍ବାଚନ ପଚାର କରିଛନ୍ତି

ସେ କହିଛନ୍ତି ମୁଖ୍ୟମନ୍ତୀ ପୂର୍ବଭଳି ପୁଶିଥରେ କହିଛନ୍ତି ସେ ପିପିଲି ଅଞ୍ଞଳର ବିକାଶ ଦାୟିତ୍ୱ ନେବେ

ସହରର ବସ୍ତି ବାସିନ୍ଦାଙ୍କୁ ଜମିପଟ୍ଟା ଓ ଘର ଯୋଗାଇବାର ସ୍କାୟୀ ସମାଧାନ ତଥା ଏହାକ ନେଇ କିଭଳି ଭାବରେ ବିଶେଷ ପ୍ରକ୍ସର ଯୋଜନା ହୋଇପାରିବ ସେ ଦିଗରେ ଚେଷ୍ଟା କରାଯିବ ସେ କହିଛନ୍ତି ସାଲିଆ ସାହି ସମେତ ରାଜଧାନୀରେ ଦୀର୍ଘଦିନର୍ ବସବାସ କର୍ତଥିବା ଲୋକଙ୍କ ସେମାନଙ୍କ ବାସସ୍ଥାନ ପାଇଁ ସ୍ଥାୟୀ ଜମିପଟା ଓ ଘର ଯୋଗାଇବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ଉବ୍ୟ ହେବା ଦରକାର

ପ୍ରତିବର୍ଷ ଏହି ଦିନକୁ ରାଜଧାନୀ ଦିବସ ଭାବେ ପାଳନ କରାଯାଏ

ଏଥିସହିତ ପାର୍କ ଖେଳପଡିଆ ସମୁଦ୍ର ବେଳାଭ୍ମି ଓ ହ୍ରଦ ମଧ୍ଧ ବନ୍ଦ ରହିବ

କେବଳ ପୂଜକମାନେ ହିଁ ମନ୍ଦିରଗୁଡ଼ିକରେ ପୂଜାର୍ଚ୍ଚନା କରିପାରିବେ

ଏହା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି